କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ କଟକଣାକ୍ର ସଂକ୍ରମଣ କମ୍ ଥିବା କିଲ୍ଲାଗୁଡ଼ିକରେ କିଛି କୋହଳତା ସହ ଦେଶରେ ଆଉ ଦୂଇ ସପ୍ତାହ ସଂପ୍ରସାରଣ କରିବା ପାଇଁ ଗତ ଶ୍ରକ୍ରବାର ଦିନ ଘୋଷଣା କରିଥିଲେ

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଗ୍ରୀନ୍ କୋନ୍ଗୁଡ଼ିକରେ ସମସ୍ତ ଦୈନନ୍ଦିନ କାର୍ଯ୍ୟକୁ ଅନୁମତି ଦିଆଯାଇଛି କେବଳ ଲୋକମାନଙ୍କ ଏକତ୍ରିକରଣ ଉପରେ ନିଷେଧାଜ୍କା ଲାଗୁ କରାଯାଇଛି ସେ କହିଛନ୍ତି ଭାରତ ପର୍ଯ୍ୟାୟ କ୍ରମେ ଦେଶରୁ କୋଭିଡ୍ କଟକଣା ପ୍ରତ୍ୟାହାର କରିବାକୁ ସରକାର ଚାହାନ୍ତି ଏହା ଫଳରେ ସେହିସବୁ ଅଞ୍ଚଳରେ ଅଧିକରୁ ଅଧିକ କାର୍ଯ୍ୟ ଆରମ୍ଭ ହୋଇପାରିବ ରାଜଧାନୀ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଦିଲ୍ଲୀ ସରକାର କିଛି କୋହଳତା ଲାଗ୍ର କରିଛନ୍ତି ଆଜିଠାର୍ଚ୍ଚ ସେଠାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି

ବିମାନ ଯାତ୍ରା ଦିଲ୍ଲୀ ମେଟ୍ରୋରେ ଯାତ୍ରା ଓ ବସ୍ ଯାତ୍ରାକୁ ପୂର୍ବ ଭଳି ଜାତୀୟ ରାଜଧାନୀ ଅଞ୍ଚଳରେ ପୂର୍ବ ଭଳି ନିଷେଧ କରାଯାଇଛି ସାଇକେଲ୍ ରିକ୍ୱା ଓ ଅଟେ ରିକ୍ୱା ଟ୍ୟାକ୍ୱି ଓ କାର ଚଳାଚଳ ଏବଂ ଜିଲ୍ଲା ଭିତରେ ଓ କିଲ୍ଲାଗୁଡ଼ିକ ମଧ୍ୟରେ ବସ୍ ଚଳାଚଳକୁ ମଧ୍ୟ ପୂର୍ବ ଭଳି ବନ୍ଦ ରଖାଯାଇଛି ସ୍କୁଲ୍ ମଲ ଜିମ୍ନାସୀୟମ୍ ଓ ସମସ୍ତ ପ୍ରକାରର ସାମାଜିକ ରାଜନୈତିକ ସାଂସ୍କୃତିକ ଓ କ୍ରୀଡ଼ା ସମାବେଶକୁ ପୂର୍ବ ଭଳି ନିଷେଧ କରାଯାଇଛି ସେଲୁନ୍ ଓ ସେହିଭଳି ସେବା ଯୋଗାଉଥିବା ଦୋକାନଗୁଡ଼ିକ ବନ୍ଦ ରହିବ

ତେବେ କୌଣସି କରୁରିକାଳୀନ ପରିସ୍ଥିତିରେ ସେମାନଙ୍କୁ ଚିକିହା ପାଇଁ ଅନୁମତି ଦିଆଯାଇଛି ରେଡ୍ ଅରେଞ୍ଜ ଓ ଗ୍ରୀନ୍ ଜୋନ୍ଗୁଡ଼ିକରେ ହସ୍କିଟାଲ୍ଗୁଡ଼ିକରେ ଓପିଡି ଓ ମେଡିକାଲ୍ କ୍ଲିନିକ୍ଗୁଡ଼ିକ ଖୋଲା ରହିବ ତେବେ ସେହିସବୁ ଜୋନ୍ଗୁଡ଼ିକରେ ଶାରୀରିକ ଦୂରତା ରକ୍ଷା ନିୟମ ଓ ଅନ୍ୟାନ୍ୟ ସୁରକ୍ଷା ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ତେବେ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ଏହି ସବୁ କାର୍ଯ୍ୟକୁ ଅନ୍ତମତି ଦିଆଯିବ ନାହିଁ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କୁ ବ୍ୟବସାୟୀକ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି କନ୍ନଟ ପ୍ଲେସ୍ ସମସ୍ତ ମଲ୍ ଓ ବଜାର ବନ୍ଦ ରହିବ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଦୋକାନଗ୍ରଡ଼ିକ ଖୋଲା ରହିବ ଷ୍ଟେସନାରୀ ଓ ପୃଥକ ହୋଇ ରହିଥିବା ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି ମୁଦ୍ରଣ ଓ ଇଲେକ୍ରୋନିକ୍ ଗଣମାଧ୍ୟମ ଓ ବେସରକାରୀ ନିରାପତ୍ତା ଫାର୍ମ ମଧ୍ୟ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ଓ ଯୋଗାଣ ସହ ସଂପୂକ୍ତ ଫାର୍ମଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି ଆଇଟି ହାର୍ଡଓୟାର୍ ଓ ଇ କମର୍ସ ଫାର୍ମଗ୍ରଡ଼ିକ କେବଳ ଅତ୍ୟାବଶ୍ୟକ ସେବା ଯୋଗାଇ ପାରିବେ କଣ୍ଟେନ୍ମେଷ୍ଟ ଜୋନ୍ଗୁଡ଼ିକରେ କୌଣସି ମାଦକ ଦ୍ରବ୍ୟ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବେସରକାରୀ ଯାନଗୁଡ଼ିକରେ ଡ୍ରାଇଭର ବ୍ୟତୀତ ପଛ ସିଟ୍ରେ ଦୁଇ ଜଣ ଯାତ୍ରୀ ଯାଇପାରିବେ ତେବେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଏଥିଲାଗି ଅନ୍ତମତି ଦିଆଯିବ

କୌଣସି ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିବା ଏକ ରେକର୍ଡ ସୃଷ୍ଟି ହୋଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଆମକୁ ଏକ ନୂଆ ଜୀବନ ଶୈଳୀ ଗ୍ରହଣ କରିବାକୁ ପଡ଼ିବ ଯେଉଁଠି ଆମକୁ ବାଧ୍ୟତାମୂଳକ ଭାବେ ମାସ୍କ୍ ପିନ୍ଧିବାକୁ ହେବ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଶରୀରକୁ ଆବୃତ ରଖିବାକୁ ହେବ ଏଥିସହିତ କଣ୍ଟେନ୍ମେଣ୍ଟନ୍ ଜୋନ୍ଗୁଡ଼ିକ ବାହାରେ ମଧ୍ୟ ସମସ୍ତ ପ୍ରତିକାରମଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଥିବାରୁ ସଂକ୍ରମଣକୁ ସୀମିତ ରଖିବା ପଦକ୍ଷେପ ଫଳପ୍ରଦ କ୍ଲିନିକାଲ୍ ପରିଚାଳନା ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀଗୁଡ଼ିକୁ ଆମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭଳି ବିଶ୍ୱବ୍ୟାପୀ ସଂକ୍ରମଣଗୁଡ଼ିକ କ୍ଷେତ୍ରରେ ଯେତେବେଳେ ଶାରୀରିକ ଦୂରତା ରକ୍ଷା କରିବାର ସଠିକ୍ ପାଳନ କରାଯାଇ ନ ଥାଏ ସେତେବେଳେ କଟକଣା କୋହଳ ହୋଇଯିବା ପରେ ସଂକ୍ରମଣ ଦୃତଗତିରେ ବ୍ୟାପିବାର ବହୁ ଦୂଷ୍କାନ୍ତମାନ ରହିଛି ସେ କହିଛନ୍ତି ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ରୋକିବା ଓ କଟକଣାର ସୁଫଳକୁ ବଜାୟ ରଖିବା ପାଇଁ ଲୋକମାନଙ୍କୁ ସେମାନଙ୍କର ସାମାଜିକ ଦାୟିତ୍ୱ ହୃଦୟଙ୍ଗମ କରିବାକୁ ହେବ ଓ ସମସ୍ତ ନିୟମାବଳୀ ଓ ନିର୍ଦ୍ଦେଶାବଳୀଗୁଡ଼ିକୁ ପାଳନ କରିବାକୁ ପଡ଼ିବ

ଦେଶରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ପଡ଼ୁଥିବା ରକ୍ତର ଭରଣା ସକାଶେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଅନୁରୋଧ କରିଛନ୍ତି ଭାରତୀୟ ରେଡ୍କ୍ରସ ସୋସାଇଟି ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ସେ କହିଛନ୍ତି ବ୍ଲଡ୍ବ୍ୟାଙ୍କ୍ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ମହକୁଦ କରି ରଖିବା ଦିଗରେ ଅନ୍ୟମାନଙ୍କୁ ଆଗକୁ ଆଗେଇ ଆସିବାକୁ ହେବ ରେଡ୍କ୍ରସ ପ୍ରଚୁର ପରିମାଣରେ ରକ୍ତ ମହଜୁଦ କରି ରଖିବା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି ରକ୍ତଦାନ କରିବାକୁ ଚାହୁଁଥିବା ଲୋକମାନଙ୍କୁ ସେମାନଙ୍କ ଘରୁ ଆଣିବା ଓ ସେମାନଙ୍କୁ ଘରେ ଛାଡ଼ିବାକୁ ବ୍ୟବସ୍ଥା କରିବାକୁ ସେ ରେଡ୍କ୍ରସ୍କୁ କହିଛନ୍ତି ଯେଉଁମାନେ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି ସେମାନଙ୍କର ଭୂୟସୀ ପ୍ରଶଂସା କରି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଅନ୍ୟ ଜଣଙ୍କର ଜୀବନରକ୍ଷା ସମଗ୍ର ମାନବଜାତିର ସେବା

ମନ୍ତ୍ରୀ କହିଛନ୍ତି ଲୋକମାନେ ଅତି କମ୍ରେ ସେମାନଙ୍କର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ଅବସରରେ ବର୍ଷକରେ ଥରେ ରକ୍ତଦାନ କରିବା ଉଚିତ୍ ଏହା କେବଳ ସେମାନଙ୍କ ପାଇଁ ନୁହଁ ଯେଉଁମାନଙ୍କ ପାଇଁ ରକ୍ତର ଆବଶ୍ୟକତା ରହିଛି ସେମାନଙ୍କ ଲାଗି ମଧ୍ୟ ଏକ ସ୍ୱତନ୍ତ୍ର ଦିନ ହୋଇପାରିବ

କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ଏହି ବିଷୟରେ ଘୋଷଣା କରିଛି

ବିରିସ୍ ଜନ୍ସନ୍ ବ୍ରିନେଟ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଏକ ଅନ୍ଲାଇନ୍ ଆନ୍ତର୍ଜାତିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ଏହି ଅବସରରେ ବିଶ୍ୱର ସମସ୍ତ ଦେଶ ଏହି ମହାମାରୀର ମୁକାବିଲା ପାଇଁ ଆଗକୁ ଆଗେଇ ଆସିବା ଲାଗି ସେ ନିବେଦନ କରିଛନ୍ତି

ସେହି ଦେଶଗୁଡ଼ିକ ମଧ୍ୟରେ କାନାଡ଼ା ଫ୍ରାନ୍ୱ ଜର୍ମାନୀ ଇଟାଲୀ ଜାପାନ୍ ନରୱେ ସାଉଦି ଆରବ ଓ ୟୁରୋପୀୟ କମିଶନ୍ ରହିଛି